ସମବେତ ଜନତାଙ୍କୁ ଉଦ୍ବୋଧନ ଦେଇ ଆସନ୍ତା ନିର୍ବାଚନରେ ଦଳ ବିଜୟୀ ହେଲେ ସମସ୍ତଙ୍କ ପାଇଁ ପକ୍କାଘର ସ୍ଚାୟୀ ପଟା ବେକାରଙ୍କୁ ରୋଜଗାର ସବୁ ଘରକୁ ପାଶି ଶୌଚାଳୟ ରୋଷେଇ ଗ୍ୟାସ୍ ଏବଂ ବିଜୁଳି ସଂଯୋଗ ଦିଆଯିବାର ପ୍ରତିଶ୍ରତି ଦେଇଛନ୍ତି

ସେହିପରି କୋଲକାତାକୁ ସ୍ୱାଇସ୍ଜେଟ୍ ଆସିଆନ୍ ବିମାନ ଚାଲିବ

ଲୁଶ ଥେରାପିର ଚିକିହା ସଂପର୍କରେ ଏକ ଭିଡ଼ିଓ କ୍ଲିପ୍ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା

ଏହି ଅବସରରେ ମୁଖ୍ୟ ଅତିଥି ବିଦ୍ୟାଳୟ ମୁଖପତ୍ର ଉନ୍କୋଚନ କରିଥିଲେ

ଅଗ୍ରଣୀ ନାଟ୍ୟାନୁଷ୍ଠାନ ନାଟ୍ ପକ୍ଷରୁ ଆୟୋକିତ ଏହି ମେଳାକୁ ପଦ୍ମଶ୍ରୀ ଡକ୍ଟର ସାଧୁ ମେହେର ଓ ଜିଲ୍ଲାପାଳ ମଧୁସ୍ଦନ ମିଶ୍ର ଉଦ୍ଘାଟନ କରି ପୂଥବୀ ସଭ୍ୟତାକୁ ନାଟକ ଅନେକ ସମୟରେ ସଂସ୍କାରିତ ଓ ମାର୍କିତ କରିଆସିଛି ବୋଲି ମତ ଦେଇଛନ୍ତି